ଏଠାକୁ ଆସିଲେ ମୁଁ ବହୁତ ଖୁସି ଅନୁଭବ କରିଥାଏ

ସେଠାରେ ଆୟୋଜିତ ଏକ ସଭାରେ ସେ କହିଛନ୍ତି ଜବାହର ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଚରିତ୍ର ଗଠନ ସହ ଜୀବନଶୈଳୀ ସମ୍ପର୍କରେ ମଧ୍ଧ ଶିକ୍ଷା ଦିଆଯାଇଥାଏ କେନ୍ଦର ବିଭିନ୍ନ ଯୋଜନାର ସଫଳ ରିପାୟନ ଦିଗରେ ଛାତ୍ରଛାତ୍ରୀମାନେ ପ୍ରମୁଖ ଭୂମିକା ଗ୍ରହଶ କରିଥିବା ମନ୍ତା ଶ୍ରୀ ଧୋତ୍ରେ କହିଛନ୍ତି

ସେହିଭଳି ଏଲ୍ଟିଟି ଏକ୍ପ୍ରେସ୍ ଦୁର୍ଘଟଣା ଘଟଣାକୁ ନେଇ କେନ୍ଦ୍ ତେିଳ ଓ ପ୍ରାକୃତିକ ବାଷ୍ଟ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଦୂଃଖପ୍ରକାଶ କରିଛନ୍ତି

ଇତି ମଧ୍ଧରେ ଦୁର୍ଘଟରାର ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦିଆଯାଇଛି

ବିଦ୍ୟୁତ୍ ବକେୟା ପୈଠ କରିବା ପାଇଁ ଗତକାଲି ଯାଏଁ ସମୟ ଦେଇଥିଲା ସେସୁ

ଫଳରେ ସକାଳୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା କଣାପଡିଛି